ଶାସକ ଦଳମାନେ ଆସାମ ପଶ୍ଚିମବଙ୍ଗ ଓ କେରଳରେ କ୍ଷମତାକୁ ଫେରିବାର ଆଶା କରାଯାଉଥିବା ବେଳେ ବିରୋଧୀ ଦଳ ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ସରକାର ଗଠନ କରିବେ ବୋଲି ଅନୁମାନ କରାଯାଉଛି

ଶାସକ ଦଳମାନେ ଆସାମ ପଶ୍ଚିମବଙ୍ଗ ଓ କେରଳରେ ଶାସନ କ୍ଷମତାକୁ ଫେରିବାର ଆଶା କରାଯାଉଥିବା ବେଳେ ବିରୋଧୀ ଦଳ ଗୁଡ଼ିକ ତାମିଲନାଡୁ ଓ ପୁଡ଼ୁଚେରୀରେ ସରକାର ଗଠନ କରିବେ ବୋଲି ପ୍ରାଥମିକ ଫଳାଫଳରୁ ଅନୁମାନ କରାଯାଉଛି

ଡିଏମ୍କେ ଗୋଟିଏ ଆସନରେ ଜିତିଛି ଓ ଦୁଇଟି ଆସନରେ ଆଗୁଆ ଅଛି

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସର୍ବାନନ୍ଦ ସୋନଓ୍ବାଲ୍ ମାକୁଲି ଆସନରେ ଆଗୁଆ ଥିଲା ବେଳେ ଅସୋମ ଗଣପରିଷଦ ସଭାପତି ଅତ୍କଲ ବୋରା ବୋକାଖଟ ଆସନରେ ଆଗୁଆ ଅଛନ୍ତି ବିଜେପିର ବରିଷ୍ଣ ନେତା ହିମନ୍ତ ବିଶ୍ୱଶର୍ମା ବରିଷ୍ଣ ମନ୍ତ୍ରୀ ଚନ୍ଦ୍ରମୋହନ ପଟୱାରୀ ରଞ୍ଜିତ ଦତ୍ତ ଓ ପରିମଲ ଶୁକ୍ଲବୈଦ୍ୟ ଆଗୁଆ ରହିଛନ୍ତି

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏଡାପାଡ଼ି ପଲାନୀ ସ୍ୱାମୀ ଉପମୁଖ୍ୟମନ୍ତ୍ରୀ ଓ ପନିର ସେଲଭମ୍ ଏବଂ ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ ନିଜ ନିଜ ଆସନରେ ଆଗରେ ଅଛନ୍ତି

ଦ୍ୱିତୀୟ ଲହରୀ କରୋନା ମହାମାରୀ ଯୋଗୁଁ ଭୋଟ୍ଗଣତି ପାଇଁ ସମ୍ପର୍ଣ୍ଣ କୋଭିଡ୍ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏହି କଟକଣା ଅନୁଯାୟୀ କୌଣସି ପ୍ରାର୍ଥୀ କିମ୍ବା ଏଜେଣ୍ଟ୍ ଆର୍ଟିପିସିଆର୍ ଅଥବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବିନା ଗଣତି କକ୍ଷ ଭିତରକୁ ପ୍ରବେଶ କରିପାରିବେ ନାହିଁ ତେବେ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ବ୍ୟକ୍ତିମାନଙ୍କୁ ଗଣତି କକ୍ଷ ଭିତରକୁ ଛଡ଼ାଯିବ ଭୋଟ୍ଗଣନା କକ୍ଷ ବାହାରେ ସର୍ବସାଧାରଣଙ୍କୁ ଏକାଠି ହେବାକୁ ନିଷିଦ୍ଧ କରାଯାଇଛି ଭୋଟ୍ ଗଣନା ଦିନ କିମ୍ବା ଭୋଟ୍ଗଣତି ପରେ କୌଣସି ପ୍ରକାର ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷିଦ୍ଧ କରାଯାଇଛି ରିଟର୍ଣ୍ଣି ଅଫିସରଙ୍କ ପାଖରୁ ନିର୍ବାଚନ ସାର୍ଟିଫିକେଟ୍ ଆଶିବାପାଇଁ ବିଜୟୀ ପ୍ରାର୍ଥୀଙ୍କ ସହ କେବଳ ଦୁଇ ଜଣଙ୍କୁ ଅନୁମତି ଦିଆଯିବ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟିର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ସିଂହ କହିଛନ୍ତି ପରବର୍ତ୍ତୀ କାର୍ଯ୍ୟକାଳ ପାଇଁ ସେ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେରଳ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ପାର୍ଟିର ବିଜୟ ପାଇଁ ମଧ୍ୟ ରାଜନାଥ ସିଂହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାମିଲନାଡ଼ୁରେ ବିଧାନସଭା ନିର୍ବାଚନରେ ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ଙ୍କ ବିଜୟ ପାଇଁ ଶ୍ରୀ ସିଂହ ତାଙ୍କୁ ମଧ୍ୟ ଅଭିନନ୍ଦନ କଶାଇଛନ୍ତି ଶ୍ରୀ ସିଂହ କହିଛନ୍ତି ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱରେ କେନ୍ଦ୍ର ଓ ଆସାମ ସରକାର ଲୋକହିତକର ନୀତି ଆପଶେଇବା ଦ୍ୱାରା ବିଜେପି ଏଥର ମଧ୍ୟ ଆସାମରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଓ ବିଜେପି କର୍ମୀମାନଙ୍କୁ ଆସାମରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏଲ୍ଏସ୍ ବାଇ ଇଲେକସନ୍ ଆନ୍ଧ୍ରପ୍ରଦେଶର ତୀରୁପତି କର୍ଣ୍ଣାଟକ ବେଲଗାଓଁ ତାମିଲନାଡୁର କନ୍ୟାକୁମାରୀ ଓ କେରଳର ମଲ୍ଲାପୁରମ୍ ଲୋକସଭା ଆସନ ଉପନିର୍ବାଚନ ଫଳାଫଳ ଟ୍ରେଣ୍ଡ ମଧ୍ୟ ଆମର ହସ୍ତଗତ ହେଇଛି

ପିଏମ୍ ଅକ୍ସିଜେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅକୁଜେନ୍ ଉପଲହ୍ଧତା ଏବଂ ବାଷ୍ପିୟ ଅମ୍ଳୁଜାନ ବ୍ୟବହାର ଓ ଯୋଗାଣ କ୍ଷେତ୍ରରେ ଉନ୍ନତି ଅଣାଯିବା ବିଷୟରେ ଆଜି ସମୀକ୍ଷା କରିଛନ୍ତି ଇସ୍କାତ୍ କାରଖାନା ତେଳ ବିଶୋଧନାଗାର ଅଧିକ ଅକୁଜେନ୍ ବ୍ୟବହାର କରୁଥିବା ଶିଳ୍ପକ୍ଷେତ୍ର ଏବଂ ଅକ୍ଟିଜେନ୍ ପ୍ଲାଣ୍ଟ ଥିବା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଆଦି ବିଭିନ୍ନ ଶିଳ୍ପ କ୍ଷେତ୍ର ଗୁଡ଼ିକରେ ଅକ୍ସିଜେନ୍ ଉତ୍ପାଦନ ଓ ବଣ୍ଟନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଯେଉଁସବୁ ଶିଳ୍ପ ଓ କଳକାରଖାନା ଗୁଡ଼ିକରେ ବାଷ୍ପିୟ ଅମ୍ଳଜାନ ଉତ୍ପାଦନ ଶାଖା ରହିଛି ସେହିସବୁ କଳଖାନାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ କୋଭିଡ୍ ଚିକିତ୍ସା କେନ୍ଦ୍ର ଗୁଡ଼ିକର ପାଖାପାଖି ଥିବା ଅକ୍ଟିଜେନ୍ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ଧୟ ରକ୍ଷା ତଥା ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ ଶିଳ୍ପ କ୍ଷେତ୍ରଗୁଡ଼ିକ ମଧ୍ୟରେ ବୁଝାମଣା ଭିତ୍ତିରେ ଏଇସବୁ କେନ୍ଦ୍ର ଗୁଡ଼ିକରୁ ଅକ୍ନିଜେନ୍ ଉତ୍ପାଦନ କରାଯାଉଛି

ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଉହାହିତ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କ୍ୟାବିନେଟ୍ ସଚିବ ସ୍ୱରାଷ୍ଟ୍ର ସଚିବ ରାଜପଥ ଓ ପରିବହନ ସଚିବ ଓ ଭାରତ ସରକାରଙ୍କ ଅନ୍ୟ ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ କୋଭିଡ୍ ଷ୍ଟାଟସ୍ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ଏହା ଫଳରେ ଆରୋଗ୍ୟ ହାର ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି

ଏହି ସଙ୍ଗରୋଧ ଶଯ୍ୟା ଗୁଡ଼ିକ ଦିଲ୍ଲୀ ମହାରାଷ୍ଟ୍ର ଓ ମଧ୍ୟପ୍ଦେଶରେ ବ୍ୟବହାର କରାଯାଉଛି